ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ

ଏହି ପାଚେରିଟି ହଠାତ୍ ଖସିପଡ଼ିବାରୁ ଏଭଳି ଘଟଣା ଘଟିଛି

ଚିକିହାରେ ଅବହେଳା କରିଥିବା ଡାକ୍ତର ଓ ଷ୍ଟାର୍ଫ ନର୍ସଙ୍ଙ ବିରୁଦ୍ଧରେ କାର୍ଯ୍ୟାନୁଷାନ ଦାବି କରିଛନ୍ତି ଗତ ବିଳମ୍ପିତ ରାତ୍ରିରେ ଡାକ୍ତରଖାନାରେ ଦିବ୍ୟାଙ୍ଗ ଛାତ୍ରୀଙ୍କର ମୃତ୍ୟୁ ଘଟିଥିଲା

ଆସନ୍ତାକାଲି ଟେଶ୍ଡର ଆବେଦନର ଶେଷ ତାରିଖ ରହିଛି

ତେବେ ଏଥିପାଇଁ କିଛି ସର୍ଭାବଳୀ ରଖାଯାଇଛି

ସେହିଭଳି ଯେଉଁ ସଂସ୍କା ଏଥିପାଇଁ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ କ୍ୟାମେରା ଓ ଡିଏସ୍ଏନ୍ଜି ପାଇଁ ଅଲଗା ଅନୁମତି ନେବାକୁ ପଡ଼ିବ ଫଟୋ ଓ ଭିଡ଼ିଓଗ୍ରାଫି ବେଳେ ସତର୍କତା ଅବଲମ୍ୟନ କରାଯିବ ଟେଣ୍ଡର ନେଇଥିବା ସଂସ୍କା ମନ୍ଦିର ପ୍ରଶାସନର ବାର୍ତ୍ତା ସ୍କୋଲ ମାଧ୍ୟମରେ ପ୍ରସାରର କରିବେ

ମିଳିତ ଉଦ୍ୟମରେ ବିକାଶ କାର୍ଯ୍ୟ ହୋଇଥାଏ

ପାଣିପାଗ ଦକ୍ଷିଣ ପଣ୍ଟିମ ମୌସ୍ମୀ ବାୟୁ ଗତକାଲି କେରଳ ଛଇଁଛି

ଅନ୍ୟପକ୍ଷରେ ଆଜି ଉପକ୍ଳ ଓଡ଼ିଶା ସମେତ ରାଜ୍ୟର ପ୍ରାୟ ଅଧିକାଂଶ ସ୍ତାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି